ବୈଠକ ପରେ ପାର୍ଟିର ସାଧାରଣ ସମ୍ପାଦକ ରାମଗୋପାଳ ଯାଦବ ସାମ୍ବାଦିକମାନଙ୍କୁ କହିଛନ୍ତି ଯଦି ଲୋକ ପ୍ରତିନିଧିମାନେ ଗୋଟିଏ ଦଳରୁ ଅନ୍ୟ ଦଳକୁ ପରିବର୍ତ୍ତନ କରି ଘୋଡ଼ା ବେପାରରେ ଲିପ୍ତ ରୁହନ୍ତି ସେମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ତେଲଙ୍ଗାନା ରାଷ୍ଟ୍ରସମିତି ନେତା ବି ବିନୋଦ କୂମାର ମଧ୍ୟ ଏହି ପ୍ରସ୍ତାବ ପ୍ରତି ସମର୍ଥନ ଜଣାଇଛନ୍ତି ଗତକାଲି ଶିରୋମଣୀ ଅକାଳୀ ଦଳ ଏହି ପ୍ରସ୍ତାବକ୍ତ ସମର୍ଥନ ଜଣାଇଥିବାବେଳେ ଏଆଇଏଡିଏମ୍କେ କହିଥିଲା ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ପାର୍ଟି ବିରୋଧ କରୁ ନାହିଁ କିନ୍ତୁ କେତେକ ବାସ୍ତବ ଓ ଗୁରୁତର ସମସ୍ୟାଗୁଡ଼ିକୁ ପ୍ରଥମେ ଦୂର କରାଯିବାର ଆବଶ୍ୟକତା ରହିଛି ଆଲୋଚନାର ପ୍ରଥମ ଦିନରେ ଗତକାଲି ରାଜନୈତିକ ଦଳଗୁଡ଼ିକ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏନ୍ଡିଏର ଅଂଶୀଦାର ଦଳ ଶିରୋମଣି ଅକାଳୀ ଦଳ ଏହି ପ୍ରସ୍ତାବ ପ୍ରତି ସମର୍ଥନ ଜଣେଇଥିଲାବେଳେ ତୂଣମଳ କଂଗ୍ରେସ ସିପିଆଇ ଓ ଏଆଇଡିୟୁଏଫ୍ ବିରୋଧ କରିଛନ୍ତି ଖବରରୁ ଜଣାପଡ଼ିଛି ଏହି ପ୍ରସ୍ତାବ ପ୍ରତି ବିକେପି ଆଗର୍ ସମର୍ଥନ କଣାଇସାରିଛି କିନ୍ତ୍ର ନିଜର ମତାମତ ଦେବାଲାଗି କମିଶନ୍ଙ୍କଠାରୁ ଅଧିକ ସମୟ ଲୋଡ଼ିଛି କଂଗ୍ରେସ କହିଛି ଏ ସଂକ୍ରାନ୍ତରେ ନିଷ୍କଭି ନେବା ପୂର୍ବରୁ ଅନ୍ୟ ବିରୋଧ ଦଳଗୁଡ଼ିକ ସହିତ ପରାମର୍ଶ କରିବ ସମୟ ଓ ଅର୍ଥ ସଞ୍ଚୟ କରିବା ଲକ୍ଷ୍ୟରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ଏକାସାଙ୍ଗରେ ନିର୍ବାଚନ କରିବା ସକାଶେ ପ୍ରଧାନମନ୍ତ୍ରୀ ବାରମ୍ଭାର ଗୁରୁତ୍ୱ ଆରୋପ କରି ଆସୁଛନ୍ତି

ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପୂର୍ବରୁ ଆଇନ କମିଶନ୍ ରଜନୈତିକ ଦଳ ସୟିଧାନ ବିଶାରଦ ଅମଲାତାନ୍ତିକ ଶିକ୍ଷାବିତ୍ ଏବଂ ସାଧାରଣ ନାଗରିକଙ୍କଠାରୁ ମତାମତ ଲୋଡ଼ିଛି

ଗତକାଲି ସକାଳ ସେହି ଅଞ୍ଚଳରେ ମ୍ରଷଳ ଧାରାରେ ବର୍ଷା ହେବାର୍ ସେହି ଲୋକମାନେ କଳପ୍ରପାତ ନିକଟରେ ଅଟକି ଯାଇଥିଲେ

ଜଳପ୍ରପାତ ଦେଖିବାକୁ ଯାଇଥିବା ସେହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କାଣ୍ଡିଭାଲି ବୋରିଭାଲି ମାଲାଡ୍ ଏବଂ ସାନ୍ତାକୂଜ୍ ଅଞ୍ଚଳର

ଏନ୍ଡିଆର୍ଏଫ୍ ଟିମ୍ ସହିତ ଭାରତୀୟ ବିମାନ ବାହିନୀର ଗୋଟିଏ ହେଲିକପୁର ଯୋଗେ ଲୋକମାନଙ୍କୁ ଉଦ୍ଧାର କରାଯାଇଛି ପ୍ରଭୁ ଡବ୍ଲ୍ୟଟିଓ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଭାରତ ଏହାର ରପ୍ତାନୀ ଦ୍ରବ୍ୟ ଉପରେ ସବ୍ସିଡ଼ି ଲାଗୁ କରୁ ନାହିଁ ଏବଂ ଦେଶ ବିଶ୍ୱ ବାଣିଜ୍ୟ ସଙ୍ଗଠନର ସମସ୍ତ ନିୟମକୁ ପାଳନ କରୁଛି ଗତକାଲି କୋଲ୍କାତାଠାରେ ଆୟୋଜିତ ଏକ ଉହବରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଭୁ କହିଛନ୍ତି ସରକାର କେବଳ ରପ୍ତାନୀକାରୀଙ୍କ ଅସୁବିଧା ଦୂର କରିବାକୁ ଚାହାନ୍ତି ଯାହାର ଅର୍ଥ ନୁହେଁ ଭାରତରୁ ରପ୍ତାନୀ ହେଉଥିବା ସାମଗ୍ରୀଗୁଡ଼ିକ ଉପରେ ସବ୍ସିଡି ଲାଗୁ କରାଯିବ ଆଉ ଏକ ସମାବେଶରେ ଉଦ୍ବୋଧନ ଦେଇ ବାଣିଜ୍ୟ ମନ୍ତ୍ରୀ କହିଛନ୍ତି ବିଶ୍ୱ ବାଣିଜ୍ୟ ସଙ୍ଗଠନର ସ୍ଥିତି ଏବେ ଦୋଦୁଲ୍ୟମାନ ଅବସ୍ଥାରେ ଅଛି ମାତ୍ର ବାଶିଜ୍ୟନୀତିକୁ ନିୟନ୍ତ୍ରଣ କରିବା ଦିଗରେ ଏହାର ଆବଶ୍ୟକତାକୁ ଭାରତ ସବୁବେଳେ ଦୃଢ଼ ସମର୍ଥନ କରୁଛି

ବେଙ୍ଗାଲୁରୁଠାରେ ଭାରତୀୟ ଶିଳ୍ପ ମହାସଂଘର ପ୍ରତିନିଧିମାନଙ୍କ ସହ ଆଲୋଚନାବେଳେ ଶ୍ରୀ କୁମାରସ୍ୱାମୀ କହିଛନ୍ତି ସରକାରଙ୍କ ଅଭିଳାସ ହେଉଛି ରାଜ୍ୟର ବିଭିନ୍ନ କିଲ୍ଲାରେ ଶିଳ୍ପ ପ୍ରତିଷ୍ଠାପାଇଁ ବିନିଯୋଗ କରିବାକୁ ଆହ୍ୱାନ କରିବା ଜଣେ ବରିଷ୍ଣ ଅଧିକାରୀ ଏହି ପ୍ରଣାଳୀକୁ ସରଳୀକରଣ କରିବା ଦାୟିତ୍ୱରେ ରହିବେ

ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ନୂଆ ଶିକ୍ଷାନୀତିକୁ ଚୂଡ଼ାନ୍ତ କରିବାପାଇଁ ଏହି କମିଟି କିଛିଦିନ ସମୟ ମାଗିଥିଲେ ଏବଂ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ଏହାକୁ ଅନ୍ତମୋଦନ କରିଛନ୍ତି

ଏକ ନ୍ତୁଆ କାତୀୟ ଶିକ୍ଷାନୀତି ପ୍ରଶୟନ କରିବା ବିକେପିର ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇଥିଲା

ପୂର୍ବତନ କ୍ୟାବିନେଟ୍ ସଚିବ ଟିଏସ୍ଆର୍ ସୁବ୍ରମଣ୍ୟମ୍ଙ୍କ ଅଧ୍ୟକ୍ଷତାରେ ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ଗଠନ କରିଥିବା କମିଟିର ରିପୋର୍ଟକୁ ମଧ୍ୟ ଏହି କମିଟି ବିଚାରକୁ ନେଇଛି କୋରିଆନ୍ ପ୍ରେକ୍ ଭିଜିଟ୍ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଇ ଇନ୍ ଚାରିଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚବେ ତାଙ୍କୁ ଭବ୍ୟ ସମ୍ଭର୍ଦ୍ଧନା ଦିଆଯିବ ଏବଂ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଦୁଇ ଦେଶ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃତ୍ କରିବାପାଇଁ ଦ୍ୱିପକ୍ଷୀୟ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଦୁଇ ନେତା ଆଲୋଚନା କରିବେ ଏତଦ୍ବ୍ୟତୀତ କେତେକ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ଜେକେ ସିଚୂଏସନ୍ କଡ଼ା ନିରାପତ୍ତା ମଧ୍ୟରେ ବାର୍ଷିକ ଅମରନାଥ ଯାତ୍ରା ବାଲ୍ତାଲ୍ ପଥରେ ସୁରୁଖୁରୁରେ ଚାଲିଛି ପାଗ ସୁଧୁରିବା ପରେ ଗତକାଲିଠାରୁ ବାଲ୍ତାଲ୍ ପଥରେ ଯାତ୍ରା ଆରମ୍ଭ ହୋଇଥିଲେ ମଧ୍ୟ ପୃଥକ୍ବାଦୀମାନଙ୍କଦ୍ୱାରା କାଶ୍ମୀର ଉପତ୍ୟକାରେ ଆଜି ବନ୍ଦ୍ ଡାକରା ଦିଆଯାଇଥିବାରୁ ପାରମ୍ପରିକ ପହଲ୍ଗାମ୍ ପଥରେ ଅମରନାଥ ଯାତ୍ରା ବନ୍ଦ୍ ରହିଛି ଆଜି ଜମ୍ମରୁ ଯାତ୍ରୀମାନଙ୍କୁ ପହଲ୍ଗାମ୍ ଆଡ଼କୁ ଛଡ଼ାଯାଇ ନାହିଁ ରାଜ୍ୟପାଳ ଏନ୍ଏନ୍ ଭୋରା ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ନିରାପତ୍ତା ସ୍ଥିତି ସମୀକ୍ଷା କରିଛନ୍ତି ଅମରନାଥ ଯାତ୍ରାକୁ ସୁରୁଖୁରୁରେ ଚଳାଇବାପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାଗୁଡ଼ିକ ସଂକ୍ରାନ୍ତରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି

ପାସ୍ୱାନ୍ ଜେନେଭା ଆସନ୍ତାକାଲିଠାରୁ ଜେନେଭାଠାରେ ଆରମ୍ଭ ହେଉଥିବା ଖାଉଟି ସ୍ରରକ୍ଷା ସଂକ୍ରାନ୍ତୀୟ ତୂତୀୟ ଆନ୍ତଃ ସରକାରୀ ବିଶେଷଜ୍ଞ ଦଳର ଦୂଇଦିନିଆ ବୈଠକରେ କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାଶ ପାସ୍ୱାନ୍ ଯୋଗଦେବେ ଜାତିସଂଘର ବାଣିଜ୍ୟ ଓ ଉନ୍ନୟନ ସମ୍ମିଳନୀ ଅଙ୍କ୍ଟାଡ଼୍ ଏହି ସମ୍ମିଳନୀର ଆୟୋଜନ କରିଛି ଏକ ସରକାରୀ ବିବୃଭିରେ କୁହାଯାଇଛି ଜାତିସଂଘର ସଂଶୋଧିତ ନିର୍ଦ୍ଦେଶାବଳୀକୁ ବିଭିନ୍ନ ଦେଶରେ କାର୍ଯ୍ୟକାରୀ କରିବା ଦିଗରେ ଅଙ୍କ୍ଟାଡ୍ ପଦକ୍ଷେପ ନେବ ଏହି ବୈଠକରେ ଆର୍ଥକ ସେବା କ୍ଷେତ୍ରରେ ଖାଉଟି ସୁରକ୍ଷା ଦକ୍ଷତା ବୃଦ୍ଧି ଖାଉଟି ସୁରକ୍ଷା ଆଇନ ଉପରେ ବୈଷୟିକ ସହାୟତା ଓ ବିବାଦ ମୀମାଂସା ପ୍ରସଙ୍ଗ ଉପରେ ଆଲୋଚନା ହେବ ଷ୍ଟାଟିଷ୍ଟିକ୍ସ ମିଟ୍ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଆସନ୍ତାକାଲିଠାରୁ ନ୍ନଆଦିଲ୍ଲୀରେ ଦୁଇଦିନିଆ ଅନ୍ତର୍ଜାତୀୟ ଗୋଲ୍ଟେବୁଲ୍ ବୈଠକ ଆରମ୍ଭ କରିବ କାନାଡ଼ା ବ୍ରିଟେନ୍ ଓ ଅଷ୍ଟ୍ରେଲିଆ ଭଳି ଉନ୍ନତ ରାଷ୍ଟ୍ରଗୁଡ଼ିକରେ ପ୍ରଣୟନ ସର୍ବୋଉମ ପନ୍ଥାଗୁଡ଼ିକ ଆଧାରରେ ଭାରତରେ ପରିସଂଖ୍ୟାନ ବ୍ୟବସ୍ଥାରେ ଉନ୍ନତି ଆଶିବାପାଇଁ ନୂଆ ଅବଧାରଣାକୁ ଚିହ୍ନଟ କରିବା ଲକ୍ଷ୍ୟରେ ଏହି ବୈଠକର ଆୟୋଜନ କରାଯାଉଛି ଏଭଳି ବୈଠକ ଭାରତରେ ପ୍ରଥମ ଥରପାଇଁ ଆୟୋଜନ ହେବାକୁ ଯାଉଛି କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ

ବିଭିନ୍ନ ପ୍ରସଙ୍ଗ ସହ ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ନେଇ ଦଳର ଆଭିମୁଖ୍ୟ କ'ଣ ରହିବ ସେଥିନେଇ ଏଥିରେ ଆଲୋଚନା ହେବାର ସମ୍ଭାବନା ରହିଛି ବିହାର ମୁଖ୍ୟମନ୍ତ୍ରୀ ତଥା ଦଳ ଅଧ୍ୟକ୍ଷ ନିତୀଶ କୁମାର ଓ ଅନ୍ୟ ବରିଷ୍ଠ ନେତାମାନେ ବୈଠକରେ ଉପସ୍ଥିତ ଅଛନ୍ତି

ପ୍ରଥମ ସେମିଫାଇନାଲ୍ ଆସନ୍ତା ମଙ୍ଗଳବାର ଦିନ ସେଣ୍ଟ ପିଟର୍ସବର୍ଗଠାରେ ଫ୍ରାନ୍ସ ଓ ବେଲ୍ଜିୟମ୍ ମଧ୍ୟରେ ଅନୁଷ୍ଠିତ ହେବ ସେହିପରି ଦ୍ୱିତୀୟ ସେମିଫାଇନାଲ୍ ଆସନ୍ତା ବୁଧବାର ଦିନ ମସ୍କୋରେ ଇଂଲଣ୍ଡ ଓ କ୍ରୋଏସିଆ ମଧ୍ୟରେ ଅନୁଷ୍ଠିତ ହେବ ଇଂଲଣ୍ଡ ଓ କ୍ରୋଏସିଆ ଗତକାଲି କ୍ୱାର୍ଟର୍ ଫାଇନାଲ୍ ବିଜୟୀ ହୋଇ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି